ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କୋର୍ଦାର୍

ପୋଲିଙ୍ଗ୍ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୃଡ଼ାନ୍ତ ହୋଇଛି

ଏହି ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ ହର୍ଷବର୍ଦ୍ଧନ ମାନେକା ଗାନ୍ଧି ନରେନ୍ଦ୍ର ସିଂ ତୋମାର କ୍ରିଷନ୍ ପାଲ୍ ଗୁର୍ଜର୍ ଏବଂ ରାଓ ଇନ୍ଦର୍ଜିତ୍ ସିଂ କ୍ରିକେଟ୍ ଖେଳାଳିରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀର ବିକେପିର ଭୋପାଳ ଆସନ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ କଂଗ୍ରେସ ନେତା ଶିଲା ଦିକ୍ଷିତ୍ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦିଗ୍ବିଜୟ ସିଂ ଓ ଭୂପିନ୍ଦର୍ ସିଂ ହୁଡ଼ା ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂ ଏବଂ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଆଦିଙ୍କ ରାଜନୈତିକ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରିତ ହେବ ଗତକାଲି ସନ୍ଧ୍ୟାରେ ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି କ୍ୟାମ୍ପେନିଂ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋର୍ଦାର୍ ହୋଇଛି

ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ପ୍ରଚାରକମାନେ ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାମାନ ଆୟୋଜନ କରି ନିଜ ନିଜ ଦକଳ ସପକ୍ଷରେ ଭୋଟର୍ମାନଙ୍କୁ ଆକୃଷ୍ଟ କରାଇବାପାଇଁ ଉଦ୍ୟମ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶର ରବର୍ଟସ୍ଗଞ୍ ଓ ଘାଜିପୁରଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମଧ୍ୟପ୍ରଦେଶର ସାଜାପୁର ଧାର୍ ଓ ଖାର୍ଗୋନ୍ରେ ପ୍ରଚାର କରିବେ ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଝାଡ଼ଖଣ୍ଡର ପାକ୍ରର୍ଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ଏଥି ସହିତ ସେମାନେ ସମାନ କାମ ପାଇଁ ସମାନ ଦରମା ପାଇବାକୁ ଯୋଗ୍ୟ ବୋଲି ପାଟନା ହାଇକୋର୍ଟ ଦେଇଥିବା ରାୟକୁ ଗ୍ରହଣ ସୁପ୍ରିମ୍କୋର୍ଟ କରି ନାହାନ୍ତି

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ବିହାର ସରକାର ଦୁଇଟି କ୍ୟାଡରର ଶିକ୍ଷକ ନିଯୁକ୍ତ କରିବା ଯୁକ୍ତିଯୁକ୍ତ ଏବଂ ଏହାଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର କୌଣସି ଅଧିକାର କ୍ଷୁଶ୍ୱ ହେଉ ନାହିଁ କିମ୍ବା ସେମାନଙ୍କ ଉପରେ କୌଣସି ପକ୍ଷପାତ କରାଯାଉ ନାହିଁ

ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ସଞ୍ଜୀବ୍ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସେମାନଙ୍କୁ ଏକ ଲକ୍ଷ ଟଙ୍କାର ବଣ୍ଡ୍ ଦୁଇ ଜଣ ଭାରତୀୟ ସାକ୍ଷୀ ଓ ମୁକ୍ତ ହେବା ପରେ ରହିବାକୁ ଥିବା ସ୍ଥାନର ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଦେଶୀ ନାଗରିକମାନଙ୍କୁ ପ୍ରତ୍ୟର୍ପଣ କରିବା ଓ ବିଦେଶୀ ନାଗରିକମାନଙ୍କ ପାଇଁ ଅତିରିକ୍ତ ଟ୍ରିବ୍ୟୁନାଲ୍ ଗଠନ କରିବାକୁ ଆସାମ ସରକାରଙ୍କୁ ଅଧିକ ସମୟ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି ଇସି ସିଧୁ ମଧ୍ୟପ୍ରଦେଶରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲୁଘନ କରିଥିବା ଅଭିଯୋଗରେ ନିର୍ବାଚନ କମିଶନ୍ କଂଗ୍ରେସ ନେତା ତଥା ପଞ୍ଜାବର ମନ୍ତ୍ରୀ ନବଜୋତ୍ ସିଂ ସିଧୁଙ୍କୁ ନୋଟିସ୍ ଜାରି କରିଛନ୍ତି

ଇଣ୍ଡିଆ ୟୁକେ ଭାରତ ଓ ବ୍ରିଟେନ୍ର ବିଦେଶ ବିଭାଗ ମଧ୍ୟରେ ଏକ ଆଲୋଚନା ବୈଠକ ଗତକାଳି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ରାଜନୈତିକ ଅର୍ଥନୈତିକ ବାଣିଜ୍ୟିକ ବୈଜ୍ଞାନିକ ଆଞ୍ଚଳିକ ଅନ୍ତର୍ଜାତୀୟ ସହଯୋଗ ସମେତ ସମସ୍ତ ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା ପାଇଁ ଏହି ବୈଠକ ସୁଯୋଗ ସୃଷ୍ଟି କରିଛି ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ନେଇ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଥିବାବେଳେ ଆଗାମୀ ଦିନରେ ଏହାକୁ ଅଧିକ ସୁଦୃତ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦୁଇ ଦେଶ ବିପର୍ଯ୍ୟୟ ପରିଚାଳନା ଜଳବାୟୁ ପରିବର୍ତ୍ତନ ଭାରତ ପ୍ରଶାନ୍ତ ମହାସାଗୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି ପାଇଁ ରାଜି ହୋଇଛନ୍ତି ଏହି ଅବସରରେ ବ୍ରିଟେନ୍ ଅନ୍ତର୍ଜାତୀୟ ସୌର ମେଣ୍ଟରେ ସାମିଲ୍ ହେବାର ଦସ୍ତାବିଜ୍ ଭାରତକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିଛି ୟୁଏସ୍ ଚୀନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଚୀନ୍ରୁ ଆମଦାନୀ ହେଉଥିବା ଅବଶିଷ୍ଟ ସବୁ ସାମଗ୍ରୀ ଉପରେ ଗତକାଲି ଶୁଲ୍କ ବୃଦ୍ଧି ଆଦେଶ ଦେଇଛନ୍ତି

ଗତକାଲି ଟ୍ରମ୍ପ୍ କହିଥିଲେ ଆମେରିକା ଓ ଚୀନ୍ର ମଧ୍ୟସ୍ଥମାନେ ଦୁଇ ଦିନ ଧରି ଗଠନମୂଳକ ଓ ସ୍ୱଷ୍ଟ ବାଣିଜ୍ୟିକ ଆଲୋଚନା ଚଳାଇଛନ୍ତି ଓ ଏହା ଆଗକୁ ମଧ୍ୟ ଜାରି ରହିବ ୟୁଏସ୍ ଇରାନ୍ ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଙ୍କାଗନ୍ ଘୋଷଣା କରିଛି ଯେ ଏହା ମଧ୍ୟ ପୂର୍ବ ଅଞ୍ଚଳରେ ଆଧୁନିକ ଯୁଦ୍ଧ ଜାହାଜ ଓ ପାଟ୍ରିଅଟ୍ କ୍ଷେପଶାସ୍ତ ମୁତୟନ କରିବାକୁ ଯାଉଛି ଇରାନ୍ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣକୁ ଦୂଷ୍ଟିରେ ରଖି ଏକ ଯୁଦ୍ଧ ବିମାନ ବହନକାରୀ ଜାହାଜ ସେହି ଅଞ୍ଚଳରେ ମୁତୟନ କରାଯିବା ଆମେରିକାର ଉଦ୍ଦେଶ୍ୟ ବୋଲି ପେଷ୍ଟାଗନ୍ କହିଛି ଏଏସ୍ଆଇ ଟିମ୍ ଓଡ଼ିଶା ଫନୀ ୍ରାର୍ଷ୍ଣିଝଡ଼ଦ୍ୱାରା ପୁରୀର ଶ୍ରୀକଗନ୍ନାଥ ମନ୍ଦିର ଓ କୋଶାର୍କ ସ୍ୱର୍ଯ୍ୟ ମନ୍ଦିରର କ୍ଷୟକ୍ଷତି ଆକଳନ କରିବାକୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିଛନ୍ତି କୋଣାର୍କ ସ୍ୱର୍ଯ୍ୟମନ୍ଦିର ଅନୁଧ୍ୟାନ କରି ଏହି ପ୍ରତିନିଧି ଦଳ ମନ୍ଦିରର ଭିତ୍ତିଭୂମିର କୌଣସି କ୍ଷତି ହୋଇ ନ ଥିବା କହିଛନ୍ତି ପ୍ରତିନିଧି ଦଳ ସୂଚନା ଦେଇଛନ୍ତି ମନ୍ଦିର ଉପର ଭାଗରେ ରସାୟନିକ ପ୍ରଲେପ ଲଗାଇପାଇଁ ଖଞ୍ଜା ଯାଇଥିବା ଭାରା ଖସିପଡ଼ିଥିଲା ତେବେ ଏହାକୁ ପୁଣି ଥରେ ସଠିକ୍ ଜାଗାରେ ରଖାଯାଇଛି

ଏହି ବିଶ୍ୱ ଐତିହ୍ୟ ସ୍ଥଳୀଗୁଡ଼ିକରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ରାଜ୍ୟ ସରକାର ଏଏସ୍ଆଇକୁ ସାହାଯ୍ୟ ମାଗିଥିଲେ ଏୟାର୍ ଇଣ୍ଡିଆ ଜରୁରୀ ଆବଶ୍ୟକତା ଯୋଗୁଁ ଶେଷ ମୁହ୍ରର୍ତ୍ତରେ ଯାତ୍ରା କରିବାକୁ ନିଷ୍ପଭି ନେଉଥିବା ଯାତ୍ରୀମାନଙ୍କ ସ୍ୱବିଧା ପାଇଁ ଏୟାର ଇଣ୍ଡିଆ ରିହାତି ଦରରେ ସିଟ୍ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି

ସଂସ୍କାର ମୁଖପାତ୍ର କହିଛନ୍ତି ଏହି ଟିକେଟ୍ଗୁଡ଼ିକ ଏୟାର୍ ଇଣ୍ଡିଆ ବୁକିଂ କାଉଣ୍କର୍ ଏୟାର୍ ଇଣ୍ଡିଆ ମୋବାଇଲ୍ ଆପ୍ ଏୟାର୍ ଇଣ୍ଡିଆ ୱେବ୍ସାଇଟ୍ ଓ ଟ୍ରାଭେଲ୍ ଏଜେଣ୍ଟ୍ଙ୍କ ମାଧ୍ୟମରେ କିଣାଯାଇପାରିବ

ବାଶିଜ୍ୟ ମନ୍ତ୍ରୀ ବେତ୍ସି ଦିଆଜ୍ ଭେଲାଜ୍ କୁଏଜ୍ କହିଛନ୍ତି ଖାଦ୍ୟ ସାମଗ୍ରୀର ନିଅକ୍ଷକୁ ଆଖିଆଗରେ ରଖି ବିଭିନ୍ନ ଉପାୟରେ ସରକାର ଏହାର ଯୋଗାଣକୁ ବ୍ୟବସ୍ଥିତ କରିବେ ଏହି ସଙ୍କଟ ପାଇଁ ସେ ଟ୍ରମ୍ପ୍ ପ୍ରଶାସନର ବାଣିଜ୍ୟ ପ୍ରତିବନ୍ଧକକୁ ଦାୟୀ କରିଛନ୍ତି କମ୍ ମୂଲ୍ୟର ସାବୁନ୍ ଅଣ୍ଡା ଚାଉଳ ଓ ଡାଲିଜାତୀୟ ଖାଦ୍ୟକୁ ଏଣିକି ସ୍ୱଚ୍ଚ ପରିମାଣରେ ବିକ୍ରି କରାଯିବ

ଆସନ୍ତାକାଲି ହାଇଦ୍ରାବାଦଠାରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ୍ ମୁମ୍ୟାଇ ଇଣ୍ଡିଆନ୍ସ୍କୁ ଭେଟିବ